ସିସିଏମ୍ବିର ଭୂତାଣୁ ବିଶେଷଜ୍ଞମାନେ ସଂକ୍ରମିତ ଭୂତାଣୁଗୁଡ଼ିକୁ ପୂଥକ କରିଛନ୍ତି ଗବେଷଣାଗାରରେ କୋଭିଡ୍ ନାଇଂଟିନ୍ ଭୂତାଣୁର କଲଚର କରାଯିବା ଦ୍ୱାରା ବୈଜ୍ଞାନିକମାନଙ୍କୁ ଏହା ପାଇଁ ପ୍ରତିଷେଧକ ବାହାର କରିବା ଓ ଚିକିତ୍ସା ଲାଗି ଔଷଧ ବାହାର କରିବାରେ ଏହା ସାହାଯ୍ୟ କରିବ ସିସିଏମ୍ବି ନିର୍ଦ୍ଦେଶକ ଡକ୍ଟର ରାକେଶ ମିଶ୍ରା କହିଛନ୍ତି ସିସିଏମ୍ବି ବର୍ତମାନ ସଂକ୍ରମିତ ଭୂତାଣୁଗୁଡ଼ିକୁ ପୃଥକ କରିବାରେ ସକ୍ଷମ ହୋଇପାରିଛି ଓ ପ୍ରତିଷେଧକ ବାହାର କରିବା ପାଇଁ ଭୂତାଣୁ ସୃଷ୍ଟି କରିବା ଦିଗରେ କାର୍ଯ୍ୟ ଆଗେଇ ଚାଲିଛି ଏହାପରେ କୋଭିଡ୍ ନାଇଂଟିନ୍ର ଚିକିତ୍ସା ଲାଗି ଔଷଧ ବାହାର କରିବା ଲାଗି ବାଟ ଖୋଲିବ ସିସିଏମ୍ବି ମଧ୍ୟ ଡିଆର୍ଡିଓ ଭଳି ସଂଗଠନଗୁଡ଼ିକ ସହ ମିଶି ଭୂତାଣୁର କଲଚର ପ୍ରକ୍ରିୟା ଜାରି ରଖିଛି ଏହି ପ୍ରକ୍ରିୟା ଦେଶର ଆହୁରି ଅଧିକ ଗବେଷଣାଗାରରେ କରାଯାଇ ପାରିବ ବୋଲି ଡକ୍ଟର ମିଶ୍ରା ଆଶା ପ୍ରକାଶ କରିଛନ୍ତି ବୈଜ୍ଞାନିକମାନଙ୍କ ମତରେ ଯଦି ବହୁ ସଂଖ୍ୟାରେ ଭୂତାଣୁଗୁଡ଼ିକର କଲଚର କରାଯାଏ ଓ ସେଗୁଡ଼ିକୁ ନିଷ୍କ୍ରିୟ କରାଯାଇ ପାରେ ତାହେଲେ ଏହାକୁ ଭୂତାଣୁକୁ ନଷ୍ଟ କରିବା ପାଇଁ ପ୍ରତିଷେଧକ ଭାବେ ବ୍ୟବହାର କରାଯାଇ ପାରିବ ନିଷ୍କ୍ରିୟ କରାଯାଇଥିବା ଭୂତାଣୁଗୁଡ଼ିକୁ ମାନବ ଶରୀରରେ ଇଞ୍ଜେକ୍ସନ୍ ଦ୍ୱାରା ପ୍ରବେଶ କରାଇବା ପରେ ମାନବ ଶରୀରର ପ୍ରତିରକ୍ଷା ବ୍ୟବସ୍ଥା ଆଂଟିବଡିସ୍ର ବିକାଶ କରିବ ନିଷ୍କ୍ରିୟ କରାଯାଇଥିବା ଭୂତାଣୁଗୁଡ଼ିକ ଆଂଟିବଡି ଭାବେ କାର୍ଯ୍ୟ କରିବ ଓ ଏହାଦ୍ୱାରା କେହି ସଂକ୍ରମିତ କିମ୍ବା ଅସୁସ୍ଥ ହେବେ ନାହିଁ ବୈଜ୍ଞାନିକମାନେ ପୁଣି କହିଛନ୍ତି ଆଂଟିବଡିସ୍ କିମ୍ବା ଆଂଟିଡଟ୍ଗୁଡ଼ିକର ବିକାଶ ପାଇଁ ଭତାଣୁର କଲଚର ଅତ୍ୟନ୍ତ ଅପରିହାର୍ଯ୍ୟ କାରଣ ନିଷ୍କ୍ରିୟ କରାଯାଇଥିବା ଭୂତାଣୁ ଆଂଟିବଡି ଭାବେ କାର୍ଯ୍ୟ କରିବ

ବନ୍ଦେ ଭାରତ ମିଶନ୍ ଦ୍ୱିତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍ ସଫଳତାର ସହ ଆଗେଇ ଚାଲିଛି

ଜୁନ୍ ମଧ୍ୟଭାଗରୁ ତୃତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍ ପାଇଁ ଯୋଜନା ଆରମ୍ଭ ହେବାର ସମ୍ଭାବନା ଅଛି

ଏହାଛଡ଼ା ଭାରତୀୟ ନୌବାହିନୀ ଜାହାଜଗୁଡ଼ିକରେ ଇରାନ୍ ଶ୍ରୀଲଙ୍କା ଓ ମାଳଦୀପରୁ ଲୋକମାନଙ୍କୁ ଅଶାଯାଉଛି ଲାଟିନ୍ ଆମେରିକା ଓ କାରିବିଆନ୍ ତଟବର୍ତୀ ଅଂଚଳ ଆଫ୍ରିକା ଓ ୟୁରୋପର କିଛି ଭାଗରେ ଅଟକି ରହିଥିବା ଲୋକମାନଙ୍କୁ ଆଶିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କର୍ଚ୍ଛନ୍ତି ରେଲୱେ ମିନିଷ୍ଟ୍ରି ଅପିଲ୍ ରେଳ ମନ୍ତ୍ରଣାଳୟ ଅନ୍ୟ କୌଣସି ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଗର୍ଭବତୀ ମହିଳା ଓ ଦଶବର୍ଷରୁ କମ୍ ବୟସର ପିଲାମାନଙ୍କୁ ବିଶେଷ ଜରୁରୀ ନଥିଲେ ରେଳଯାତ୍ରା ନକରିବାକୁ ନିବେଦନ କରିଛି

ଏହିଭଳି ଲୋକମାନେ ରେଳଯାତ୍ରା କରିବା ଯୋଗୁଁ କିଛିଲୋକଙ୍କର ମୃତ୍ୟୁ ଘଟିବା ଘଟଣା ବିଷୟରେ ଜଣାପଡ଼ିବା ପରେ ରେଳବାଇ ଏଭଳି ନିବେଦନ କରିଛି ମନ୍ତ୍ରଣାଳୟ କହିଛି ରେଳବାଇ ଦ୍ୱାରା ଦୈନନ୍ଦିନ ଭିତିରେ ଶ୍ରମିକ ସ୍ୱେଶାଳ ଟ୍ରେନ୍ଗୁଡ଼ିକର ଚଳାଚଳ କରାଯାଉଛି ଏହି ଟ୍ରେନ୍ଗୁଡ଼ିକରେ ବାସସ୍ଥାନଠାରୁ ଦୂରରେ ଥିବା ଶ୍ରମିକମାନଙ୍କୁ ସେମାନଙ୍କର ନିଜ ଅଂଚଳରେ ପହଂଚାଇବା ମୂଳ ଲକ୍ଷ୍ୟ ମନ୍ତ୍ରଣାଳୟ କହିଛି କିଛି ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିମାନେ ରେଳଯାତ୍ରା କର୍ଥିବାର ଜଣାପଡ଼ିଛି ଓ ସେମାନଙ୍କ ପାଇଁ ସଂକ୍ରମଣର ବିପଦ ଅଧିକ ଥିବାରୁ ସେମାନଙ୍କୁ ରେଳ ଯୋଗେ ଯାତ୍ରା ନ କରିବାଲାଗି ଅନୁରୋଧ କରାଯାଇଛି ଲୋକମାନଙ୍କୁ ସେମାନଙ୍କର ଗନ୍ତବ୍ୟସ୍ଥଳରେ ପହଂଚାଇବା ପାଇଁ ରେଳବାଇ ଦ୍ୱାରା ଦିନରାତି ଚବିଶଘଂଟା ଯାତ୍ରୀସେବା ପ୍ରଦାନ କରାଯାଉଛି ମନ୍ତ୍ରଣାଳୟ କହିଛି ଯାତ୍ରୀମାନଙ୍କର ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଉଛି ଓ ଏ କ୍ଷେତ୍ରରେ ଯାତ୍ରୀମାନଙ୍କଠାରୁ ରେଳବାଇ ସହଯୋଗ ଚାହୁଁଛି

ସୋମବାରଠାର୍ ଦେଶ ଭିତରେ ବିମାନ ଚଳାଚଳ ଆରମ୍ଭ କରିଛି କିନ୍ତ୍ର ଆନ୍ତର୍ଜାତିକ ବିମାନ ଚଳାଚଳକ୍ର ଏବେ ମଧ୍ୟ ବାତିଲ ରଖାଯାଇଛି

ସେଗ୍ରଡ଼ିକ ମଧ୍ୟରେ ବନତ୍ରଳସୀ ମଞ୍ଜି ବନ ଜିରା ଛତ୍ର କଳା ଚାଉଳ ଓ ଜୋହର ଚାଉଳ ପ୍ରଭୂତି ରହିଛି

ଯାହାଫଳରେ ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କୁ ସହାୟତା ଦିଆଯାଇ ପାରିବ

ମନ୍ତ୍ରଶାଳୟ ସେହିସବୁ ସାମଗ୍ରୀଗୁଡ଼ିକୁ ଉତର ପୂର୍ବାଂଚଳ ପାଇଁ ଛୋଟ ଜଙ୍ଗଲଜାତ ପଦାର୍ଥ ଶ୍ରେଣୀରେ ଅନ୍ତର୍ଭୂକ୍ତ କରିଛି ପାଶ୍ୱାନ ରିଭ୍ନ୍ୟ ମିଟିଂ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ ଭାରତୀୟ ଖାଦ୍ୟ ନିଗମର ଜୋନାଲ୍ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଓ ଆଂଚଳିକ ଜେନେରାଲ୍ ମ୍ୟାନେଜରମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଖାଦ୍ୟଶସ୍ୟ ବଂଟନ ଓ ସଂଗ୍ରହ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି

ଆତ୍କନିର୍ଭର ଭାରତ ସହାୟତା ଅଧୀନରେ ଖାଦ୍ୟଶସ୍ୟ ବଂଟନ ବିଷୟର ସମୀକ୍ଷା କରିବା ସମୟରେ ମନ୍ତ୍ରୀ ଖାଦ୍ୟଶସ୍ୟଗୁଡ଼ିକର ଯୋଗାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟଗୁଡ଼ିକ ସହିତ ସହଯୋଗ କରିବା ଲାଗି ଏଫ୍ସିଆଇକ୍ ନିର୍ଦ୍ଦେଶ ଦେଇଛନ୍ତି ଆତ୍ମନିର୍ଭର ଭାରତ ପ୍ୟାକେଜ୍ରେ ସ୍ଥାନାନ୍ତରିତ ଶ୍ରମିକମାନଙ୍କ ପାଇଁ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି

ଯୋଗୀ ପାସେସ୍ ଆୱେ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ପ୍ରମୋଦ କୁମାର ଯୋଗୀଙ୍କର ଆଳି ଅପରାହ୍ରରେ ପରଲୋକ ଘଟିଛି

ଛତିଶଗଡ଼ ରାଜଧାନୀ ରାୟପ୍ରର ସ୍ଥିତ ଏକ ବେସରକାରୀ ହସ୍କିଟାଲ୍ରେ ତାଙ୍କର ଚିକିତ୍ସା କରାଯାଉଥିଲା

ସ୍ୱର୍ଗତଃ ଯୋଗୀ ମରଓ୍ୱାହି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଥିଲେ

ଅହମ୍ମଦାବାଦର ଏକ ହସ୍କିଟାଲ୍ରେ ତାଙ୍କୁ ଭେଷ୍ଟିଲେଟରରେ ରଖାଯାଇଥିଲା ଗୁଜରାତ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ତାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବେଜନ ଦାରୁୱାଲା ଅଟଳ ବିହାରୀ ବାଜପେୟୀ ମୋରାରଜୀ ଦେଶାଇ ଓ ନରେନ୍ଦ୍ର ମୋଦୀଙ୍କ ଭଳି ଅନେକ ପ୍ରଧାନମନ୍ତ୍ରୀଙ୍କ ବିଜୟୀ ହେବା ବିଷୟରେ ପୂର୍ବାନୁମାନ କରିଥିଲେ